ବିଭିନ୍ ସ୍ଥାନରେ ପ୍ରସ୍ତୁତି ଚୃଡ଼ାନ୍ତ

ପ୍ରତି ପଞାୟତ କାର୍ଯ୍ୟାଳୟରେ ଚୟନ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ

ତେବେ ମୁଖ୍ୟମନ୍ତୀ ସମାବେଶରେ ଯୋଗଦେବା ପୂର୍ବରୁ ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀକୀଉଙ୍କ ଦର୍ଶନ କରିଥିଲେ ଏହି ସମାବେଶରେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତି ବ୍ଲକ୍ରୁ ଲକ୍ଷାଧିକ ଚାଷୀ ଯୋଗ ଦେଇଥିବା ଜଶାପଡ଼ିଛି

ଜିଲ୍ଲାର ଝରିଗାଁ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଛତିଶଗଡ଼ ମେଇନପୁରୀ ମାଓବାଦୀ ଡିଭିଜନ ପକ୍ଷରୁ ପୋଷର ଓ ବ୍ୟାନର ଲାଗିଥିବା ଆକି ସକାଳେ ଦେଖିବାକୁ ମିଳିଥିଲା ଗଶତନ୍ତ ଦିବସକୁ କଳା ଦିବସ ଭାବେ ପାଳନ କରିବା ସହ ଆଦିବାସୀଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ରାସ୍ତା ମଝିରେ ଗଛ ଡାଳ ପକାଇ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା ପୁଲିସ୍ ଖବର ପାଇଁ ଘଟଶାସ୍ଚଳରେ ପହଞ୍ ରାସ୍ତା ଅବରୋଧ ହଟାଇବା ସହ ପୋଷର ଓ ବ୍ୟାନର୍ କବତ କରିଛି